ଉଡ଼ାନ୍ କେନ୍ଦ୍ର ସରକାର ଗତକାଲି ଆଞ୍ଚଳିକ ସଂଯୋଗୀକରଣ ଯୋଜନା 'ଉଡ଼ାନ'ର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି ଦେଶର ବିଭିନ୍ନ ଦୁର୍ଗମ ତଥା ଆଞ୍ଚଳିକ କ୍ଷେତ୍ରକୁ ସଂଯୋଗୀକରଣ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏ ସଫପର୍କରେ ଦିଆଯାଇଥିବା ସ୍ବଚନା ଅନୁଯାୟୀ ଏହି ପର୍ଯ୍ୟାୟରେ ଉତ୍ତର ପୂର୍ବ ଅଞ୍ଚଳ ପାର୍ବତ୍ୟ ରାଜ୍ୟ ଜାମ୍ମୁ କାଶ୍ମୀର ଲଦାଖ ଓ ବିଭିନ୍ନ ଦ୍ୱୀପାଞ୍ଚଳକୁ ସଂଯୋଗୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି

ଦେଶର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଥିବା ବିମାନ ବନ୍ଦର ତଥା ଏୟାର ଷ୍ଟ୍ରିପ୍ଗୁଡ଼ିକୁ କାର୍ଯ୍ୟକ୍ଷମ କରାଇ ସେହିସବୁ ସ୍ଥାନକୁ ସଂଯୋଗୀକରଣ ଉଦ୍ଦେଶ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଥିଲା

ଏହି ଯୋଜନା ମାଧ୍ୟମରେ ପର୍ଯ୍ୟଟନ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ଇତିମଧ୍ୟରେ ଦ୍ୱିତୀୟ ଓ ତୂତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି

ବରିଷ୍ଣ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ କଂଗ୍ରେସ ନେତା ଶତ୍ରଘ୍ନ ସିହ୍ନା ଆଜି ସେଠାରେ ପୃଥକ୍ ପୃଥକ୍ ଜନସମାବେଶରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ସେହିଭଳି ବିଭିନ୍ନ ଦଳର ଷ୍ଟାର୍ ପ୍ରଚାରକମାନେ ବିଭିନ୍ନ ସ୍ଥାନରେ ଜନସମାବେଶ ତଥା ର୍ୟାଲି କରି ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପଭି ନିଆଯାଇଛି ଆମ ସମ୍ଭାଦଦାତା ଜଣାଇଛନ୍ତି ଯେଉଁ କମ୍ପାନି ପ୍ରତିରକ୍ଷା ଶିଳ୍ପ ସ୍ଥାପନ କରିବେ ତାଙ୍କ ପାଇଁ ବିଜୁଳି ସଡ଼କ ଓ ଜମିରେ ବାଡ଼ ବୁଲାଇବା ଭଳି ସମସ୍ତ ସୁବିଧା ରାଜ୍ୟ ସରକାର ଯୋଗାଇଦେବେ ଅନ୍ୟ ଏକ ଗ୍ରରତ୍ୱପୂର୍ଣ୍ଣ ନିଷ୍କଭିକ୍ରମେ ରାଜ୍ୟ କ୍ୟାବିନେଟ୍ ନୋଏଡା ଓ ଗ୍ରେଟର ନୋଏଡା ଅଞ୍ଚଳରେ ବିଭିନ୍ନ ମକଦ୍ଦମା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରିନଥିବା ଦୃଷ୍ଟିରୁ ସଂପୃକ୍ତ ବିଲଡରଙ୍କ ଉପରୁ ଜରିମାନା ଅର୍ଥ ଛାଡ଼ କରିଛନ୍ତି ବିଲଡରମାନେ ଏହି ଅର୍ଥ ଘର କିଣିଥିବା ବ୍ୟକ୍ତିଙ୍କଠାରୁ ଆଦାୟ କରିନଥିଲେ ସେମାନଙ୍କଠାରୁ ଏହି ଅର୍ଥ ଛାଡ଼ କରାଯିବ

ଆବେଦନକାରୀ ନିଜର ଆବେଦନର ଅଗ୍ରଗତି ସଂପର୍କରେ ଅନ୍ଲାଇନ୍ ମାଧ୍ୟମରେ ଏହି ବ୍ୟବସ୍ଥା ଦ୍ୱାରା ଅବଗତ ହୋଇପାରିବେ ଆବେଦନକାରୀଙ୍କୁ ଏସ୍ଏମ୍ଏସ୍ ଏବଂ ଇ ମେଲ୍ ମାଧ୍ୟମରେ ଏ ସଂପର୍କରେ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯିବାର ବ୍ୟବସ୍ଥା କରାଯାଇଛି

ଗତକାଲି ରାକ୍ୟସଭାରେ ଏ ସଫପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି ବିଭିନ୍ନ କମ୍ପାନିର ବୋର୍ଡ ସଦସ୍ୟମାନଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଏହି ନମ୍ଭର ପ୍ରଦାନ କରାଯାଇଥାଏ

ଗମେଣ୍ଟ ଓନିଅନ୍ ପିଆଜ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଖୁଚୁରା ଏବଂ ପାଇକାରୀ ବ୍ୟବସାୟୀଙ୍କ ଲାଗି ପିଆଜ ଗଚ୍ଛିତ ରଖିବା ପରିମାଣର ସମୀକ୍ଷା କରିଛନ୍ତି

ଖୋଲାବଜାରରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଉପଲହ୍ଧ କରାଇବା ଉଦ୍ଦେଶ୍ୟରେ ସରକାରୀ ଏହି ନିଷ୍କଭି ନେଇଛନ୍ତି ବୋଲି କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ରାମବିଳାସ ପାଶ୍ୱାନ ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି ସେ କହିଛନ୍ତି ବିଦେଶରୁ ଆମଦାନୀ ହେଉଥିବା ପିଆଜ ଲାଗି ଏହି ସଂଶୋଧିତ ପରିମାଣ ଲାଗୁ ହେବ ନାହିଁ

ଏହି ସମାରୋହରେ ଉଦ୍ବୋଧନ ଦେଇ କେନ୍ଦ୍ର ମାନବ ସମ୍ଭଳ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କହିଛନ୍ତି ସ୍ୱଚ୍ଚତା କ୍ଷେତ୍ରରେ ଶିକ୍ଷାର୍ଥୀମାନେ ପରିବର୍ତ୍ତନର ବାର୍ତ୍ତା ବାହକ ଭାବେ ଉଭା ହେଉଛନ୍ତି ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଶିକ୍ଷାର୍ଥୀ ଓ ଶୌଚାଳୟ ଅନୁପାତ ଛାତ୍ରାବାସରେ ପରିମଳ ବ୍ୟବସ୍ଥା ରୋଷେଇଘର ପାନୀୟଜଳ ଯୋଗାଣ ଓ ସଂରକ୍ଷଣ ସବୁଜ ପରିବେଶ ଏବଂ ପରିମଳ ବ୍ୟବସ୍ଥା ଲାଗି ପ୍ରଶାସନର ତତ୍ପରତା ଭଳି ବିଭିନ୍ନ କ୍ଷେତ୍ରର ମାନକୁ ଦୃଷ୍ଟିରେ ରଖି ଏଭଳି ର୍ୟାଙ୍କିଙ୍ଗ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ନିଶଙ୍କ କହିଛନ୍ତି

ଜେକେ ୟୁଟି ଆଡ୍ଭାଇଜର ବିଭିନ୍ନ ସରକାରୀ ଯୋଜନାର ସୁଫଳ ଯେଭଳି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚୁପାରିବ ସେଥିଲାଗି ଜନସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବାକୁ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳଙ୍କ ପରାମର୍ଶଦାତା ଫାରୁଖ୍ ଖାନ୍ ରାଜ୍ୟ ସାମାଜିକ କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଗତକାଲି ଜାଞ୍ଚଠାରେ ବିଭାଗର ଏକ ସମୀକ୍ଷାବୈଠକରେ ଯୋଗଦେଇ ସେ ଏହା କହିଛନ୍ତି ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ହିତାଧିକାରୀମାନଙ୍କ ଏକ ତାଲିକା ପ୍ରସ୍ତୁତ କରିବା ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏହାଦ୍ୱାରା ସଂପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତର ଯୋଜନା ମାଧ୍ୟମରେ ସୁରୁଖୁରୁରେ ବିଭିନ୍ନ ଯୋଜନାର ଲାଭ ପହଞ୍ଚପାରିବ ଟ୍ରାଇ ଏମ୍ଏନ୍ପି ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ ଟ୍ରାଇ ମୋବାଇଲ୍ ନମ୍ଘର ପୋର୍ଟେବିଲିଟି ନିୟମକୁ ନୂତନ ରୂପ ଦେଇ ସମଗ୍ର ପ୍ରକ୍ରିୟାକୁ ତ୍ୱରିତ ଓ ସରଳ କରିଛି ସମାନ ସେବା ପ୍ରଦାନକାରୀ କମ୍ପାନି ମଧ୍ୟରେ ମୋବାଇଲ୍ ନମ୍ଘର ପରିବର୍ତ୍ତନ କରିବାକୁ ଟ୍ରାଇ ତିନିଟି କାର୍ଯ୍ୟଦିବସ ସମୟସୀମା ଧାର୍ଯ୍ୟ କରିଛି

ଏହି ନିୟମ ଜାନ୍ମୁ କାଶ୍ମୀର ଆସାମ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ବ୍ୟତୀତ ଅନ୍ୟ ସମସ୍ତ ଅଞ୍ଚଳରେ ଳାଗୁ ହେବ

ସେହିଭଳି ଭଲିବଲ୍ରେ ଭାରତୀୟ ପୁରୁଷ ଓ ମହିଳା ଦଳ ମଧ୍ୟ ସ୍ପର୍ଣ୍ଣପଦକ ହାସଲ କରିଛି

ଏହି ବିଭାଗର ଦଳୀୟ ବର୍ଗରେ ମଧ୍ୟ ଭାରତ ସ୍ୱର୍ଣ୍ଣପଦକ ହାସଲ କରିଛି